ଏଥିରେ ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯିବ

ଏହି ମାମଲାରେ ଆଇନ ସଚିବ ଓ ଗୃହ ସଚିବଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି ସ୍ଚନାଯୋଗ୍ୟ ବିଚାରପତି ନିଯୁକ୍ତି ନେଇ ସ୍ପ୍ରିମକୋର୍ଟର କଲେଜିୟମ୍ ନିଷ୍ବଭିକ୍ ହାଇକୋର୍ଟ ବାର୍ ଆସୋସିଏସନ୍ ତୀବ୍ର ବିରୋଧ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି ଓକିଲ ସଂଘଗୁଡ଼ିକର ବାରମ୍ଭାର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ବିଚାର ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଥିଲା

ତିନି ପ୍ରମୁଖ ଦଳ ବିଜେଡ଼ି ବିଜେପି ଏବଂ କଂଗ୍ରେସର ବରିଷ ନେତାମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ବ୍ୟାପକ କରିଛନ୍ତି ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି

ଆଜି ଅପରାହ୍ନରେ ବିଜେପୁରରେ ପୋଲିସ ଫ୍ଲଗ ମାର୍ଚ୍ଚ କରିଥିଲା

ଆର୍ମି ପରୀକ୍ଷା ଦେବାକୁ ଭୁବନେଶ୍ୱର ଆସିଥିବା କିଛି ଯୁବକ ପୁରୀ ବୁଲିବାକୁ ଯାଇଥିଲେ

ଓଡ଼ିଶା ସମେତ ବହ୍ ରାଜ୍ୟରୁ ମୌସ୍ୱମୀ ଫେରିଯାଇଛି